ଏମ୍ସର ନିର୍ଦ୍ଦେଶିକା ବି ଗୀତାଞ୍ଞଳି ଏହି ସ୍ଟଚନା ଦେଇଛନ୍ତି

ତେବେ ରୋଗୀମାନଙ୍କୁ ଟେଲିମେଡ଼ିସିନ୍ ସୁବିଧା ମିଳିବ

ଏହି ସମୟ ମଧ୍ଧରେ ମହାନଗର ନିଗମ ପକ୍ଷରୁ ଘରଘର ବୁଲି ବିଶୋଧନ କରାଯିବ ସେହିପରି ବିଭିନ୍ନ ପରିବାରର ଲୋକଙ୍ଙ କୋଭିଡ ଲକ୍ଷଣ ସଂପର୍କରେ ତଥ୍ୟ ସଂଗ୍ରହ କରାଯିବ ଏହି ସମୟ ମଧ୍ଧରେ ସହରର ବିଭିନୁ ରାସ୍ତାକୁ ବିଶୋଧନ କରାଯାଉଥିବା ବେଳେ ଆକି କଟକ ବଡ଼ଡାକ୍ତରଖାନା ଶିଶୁଭବନ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସର ଓ ସିଟି ହସ୍ୱିଟାଲକୁ ବିଶୋଧନ କରାଯାଇଛି

ଏହାର ମୁକାବିଲା ପାଇଁ ଜିଲ୍ଲାରେ ଆଜିଠାରୁ ସମସ୍ତ ସହରାଅଳ ବ୍ଲକ ହେଡକ୍ୱାର୍ଟରରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସ୍କ୍ରିନିଂ ଆର ହୋଇଛି

ଏ ସଂପର୍କରେ କିଲ୍ଲାପାଳ ବିଜୟ ଅମ୍ରିତ କୁଲାଙେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି

ତେବେ କରୋନା ମହାମାରୀ ସମୟରେ ଏମାନେ ଡରି ନଯାଇ ସେବା ଓ ସମର୍ପଶ ଭାବ ସହ ସେମାନଙ୍କ ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି

ଏହାହର ବିଷୟବସ୍ତୁ ରହିଛି କୋଭିଡ୍ ସଂକ୍ରମଶ ସମୟରେ ଜନନୀ ଓ ବାଳିକା ସ୍ୱାସ୍ଥ୍ୟ ସୁରକ୍ଷା